ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଇସ୍ତଫା ଦେଇଛନ୍ତି

ବିଜେପି ଜେକେ ଜନ୍ମୁ ଓ କାଶ୍ମୀରରେ ସନ୍ତାସବାଦ ଓ ଧାର୍ମିକ କଠୋରବାଦ ଦିନକୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରୁ ପିଡିପି ସହ ସରକାରରେ ରହିବା ଅସମ୍ଭବ ବୋଲି ଦର୍ଶାଇ ବିକେପି ଆଜି ରାଜ୍ୟରେ ମେଣ୍ଟ ସରକାରରୁ ଓହରି ଯାଇଛି ପାଟିର ସାଧାରଣ ସମ୍ପାଦକ ରାମ ମାଧବ ନୂଆଦିଲ୍ଲୀରେ ସାମ୍ଘାଦିକମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାର୍ଟି ମୁଖ୍ୟ ଅମିତ୍ ଶାହା ତଥା ରାଜ୍ୟଶାଖା ସଭାପତିଙ୍କ ସହ ପରାମର୍ଶ ପରେ ସର୍ବସମ୍ମତିକ୍ରମେ ଏହି ନିଷ୍କଭି ନିଆଯାଇଛି ସେ କହିଛନ୍ତି ଦେଶର ନିରାପତ୍ତା ଓ ଅଖଣ୍ଡତା ଭଳି ବୃହତ୍ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟରେ ବର୍ତ୍ତମାନର ପରିସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ରାଜ୍ୟପାଳଙ୍କ ହାତରେ କ୍ଷମତା ସମର୍ପିବାପାଇଁ ପାର୍ଟି ନିଷ୍କଭି ନେଇଛି କାଶ୍ମୀର ଉପତ୍ୟକାରେ ନିରାପତ୍ତା ପରିସ୍ଥିତି ସୁଧାରିବାରେ ପିଡିପି ବିଫଳ ହୋଇଥିବା କଥା ଦର୍ଶାଇ ଶ୍ରୀ ମାଧବ କହିଛନ୍ତି ଶ୍ରୀନଗର ସହରରେ ଗତ ସପ୍ତାହରେ ସାମ୍ବାଦିକ ସୁଜାତ୍ ବୁଖାରୀଙ୍କୁ ଯେଭଳି ନିର୍ମମ ଭାବରେ ହତ୍ୟା କରାଗଲା ତାହା ଏକ ନିନ୍ଦନୀୟ ଘଟଣା ସେ କହିଛନ୍ତି ଇଦ୍ ପର୍ବର ଦୁଇ ଦିନ ପୂର୍ବରୁ ଛୁଟିରେ ଯାଉଥିବା ଜଣେ ଯବାନ୍ଙ୍କୁ ଅପହରଣ କରି ନିଆଯାଇ ହତ୍ୟା କରାଯାଇଥିଲା ଶ୍ରୀ ମାଧବ କହିଛନ୍ତି ସନ୍ତାସବାଦ ହିଂସା ଓ ଧାର୍ମିକ କଠୋରବାଦ ଅତିମାତ୍ରାରେ ବୃଦ୍ଧି ପାଇଛି ଏବଂ ବଞ୍ଚ ରହିବାର ଅଧିକାର ବାକ୍ ସ୍ୱାଧୀନତା ସମେତ ଲୋକମାନଙ୍କର ମୌଳିକ ଅଧିକାର ବିପଦାପନ୍ଧ ହୋଇଛି ସେ କହିଛନ୍ତି କାଶ୍କୀର ଉପତ୍ୟକା ପାଇଁ କେନ୍ଦ୍ର ସରକାର ସବୁକିଛି କରିଛନ୍ତି ଏବଂ ପାକିସ୍ତାନଦ୍ୱାରା ଅସ୍ତ୍ରବିରତି ଲଙ୍ଘନ ସମ୍ପୂର୍ଣ୍ଣ ବନ୍ଦ୍ କରିବାପାଇଁ ଉଦ୍ୟମ କରିଛନ୍ତି ସେ ଅଭିଯୋଗ କରି କହିଛନ୍ତି ପିଡିପି ନିଜର ପ୍ରତିଶ୍ରତି ପାଳନ କରିବାରେ ବିଫଳ ହୋଇଛି ଏବଂ ଉନ୍ନୟନମଳକ କାମ କ୍ଷେତ୍ରରେ ପିଡିପି ତରଫରୁ ବିକେପି ନେତାମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି

ମେଣ୍ଟ କାର୍ଯ୍ୟସ୍ଚୀ ସହିତ ଏହି ଦୁଇଟିଯାକ ଦଳ ରାଜ୍ୟରେ ସରକାର ଗଠନ କରିଥିଲେ ତେଣେ ଜନ୍ମୁ ଓ କାଶ୍ମୀରରେ ସରକାର ଗଠନ କରିବାପାଇଁ ପିଡିପି ସହ କଦାପି ମେଣ୍ଟ କରିବ ନାହିଁ ବୋଲି କଂଗ୍ରେସ ରୋକ୍ଠୋକ୍ ଭାବେ ଜଣାଇଛି ପାର୍ଟିର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ ସାମ୍ବାଦିକମାନଙ୍କୁ କହିଛନ୍ତି ବର୍ତ୍ତମାନର ମେଣ୍ଟ ସରକାର ରାଜ୍ୟର ଅର୍ଥନୀତିକୁ ନଷ୍ଟଭ୍ରଷ୍ଟ କରି ଦେଇଛି ଏବଂ ବିଜେପି ନିଜକୁ ଏଥିପାଇଁ ନିର୍ଦ୍ଦୋଶ ବୋଲି କହିପାରିବ ନାହିଁ ସେ କହିଛନ୍ତି ପିଡିପି ବିଜେପି ମେଣ୍ଟ ସରକାର ଅମଳରେ ସର୍ବାଧକ ଅସ୍ତ୍ରବିରତି ଲଙ୍ଘନ ହୋଇଛି ତେଶେ ପିଡିପି ସହ ମେଣ୍ଟ ସରକାରରୁ ବିଜେପି ଓହରି ଯିବା ପରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଆକି ତାଙ୍କର ଇସ୍ତଫା ପତ୍ର ରାଜ୍ୟପାଳ ଏନ୍ ଏନ୍ ଭୋରାଙ୍କୁ ଦେଇଛନ୍ତି ଜେକେ ଓମର ଅବଦୁଲ୍ଲା ଜମ୍ମୁ କାଶ୍ମୀରରେ ପିଡିପି ସହ ମେଣ୍ଟ ସରକାରରୁ ବିଜେପି ଓହରିଯିବା ପରେ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବା ପାଇଁ ନ୍ୟାସନାଲ୍ କନ୍ଫରେନ୍ସ କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବ ନାହିଁ ବୋଲି ଦଳର ଉପସଭାପତି ଓମର୍ ଅବଦୁଲ୍ଲା ସ୍ୱଷ୍ଟଭାବେ କହିଛନ୍ତି ସେ କହିଛନ୍ତି ରାଜ୍ୟପାଳ ଏନ୍ଏନ୍ ଭୋରାଙ୍କୁ ଭେଟି ରାଜ୍ୟରେ ରାଷ୍ଟ୍ରପତି ଶାସନ କାରି କରିବାପାଇଁ ସେ ଅନ୍ଦରୋଧ କରିଛନ୍ତି ଶ୍ରୀନଗରସ୍ଥିତ ତାଙ୍କ ବାସଭବନରେ ଆଜି ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଓମର କହିଛନ୍ତି ସରକାର ଗଠନ କରିବାପାଇଁ କୌଣସି ଦଳ ତାଙ୍କ ଦଳ ସହ କଥାବାର୍ତ୍ତା କରି ନାହିଁ ସେ କହିଛନ୍ତି ରାଜ୍ୟର ବିଧାନସଭାକୁ ରାଜ୍ୟପାଳ ଭଙ୍ଗ କରିବେ କି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥୁଗିତ ରଖିବେ ତାହା ତାଙ୍କ ଉପରେ ହିଁ ନିର୍ଭର କରୁଛି ସେ କହିଛନ୍ତି ରାଜ୍ୟରେ ପରିସ୍ଥିତି ସୁଧୁରିବା ପରେ ଶୀଘ୍ର ନିର୍ବାଚନ ହେଉ ବୋଲି ତାଙ୍କ ଦଳ ଚାହୁଁଛି

ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି କଠିନ ପରିଶ୍ରମ କରୁଥିବା ଦେଶର କୃଷକମାନେ ଭାରତର ଗର୍ବ

ଆକାଶବାଣୀ ସହ କଥାବାର୍ଭାବେଳେ ଶ୍ରୀ ସିଂ କହିଛନ୍ତି କୃଷକମାନଙ୍କ ସହ ସିଧାସଳଖ ଭାବ ବିନିମୟ କରିବାରେ ଶ୍ରୀ ମୋଦି ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ଐତିହାସିକ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଓ ସାଧାରଣ ସେବାକେନ୍ଦ୍ରଗୁଡ଼ିକୁ ଯାଇ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାପାଇଁ ସେ କୃଷକମାନଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ କୃଷକମାନଙ୍କ ସହ ଏହି ଭାବ ବିନିମୟ କାର୍ଯ୍ୟକ୍ରମ କୃଷି ବିଜ୍ଞାନ କେନ୍ଦ୍ର ସାଧାରଣ ସେବା କେନ୍ଦ୍ର ଦୂରଦର୍ଶନ ଡିଡି କିଷାନ ଚ୍ୟାନେଲ୍ ଏବଂ ଆକାଶବାଣୀ କରିଆରେ ଦେଶବ୍ୟାପୀ ପ୍ରସାରଣ କରାଯିବ ନୀତି ଆୟୋଗ କୃଷି ଏବଂ ମନରେଗା ଯୋଜନାଗୁଡ଼ିକ ପାଇଁ ନୀତି ଆଭିମୁଖ୍ୟ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିବା ସକାଶେ ସରକାର ମୁଖ୍ୟମନ୍ତ୍ରୀମାନଙ୍କର ଏକ ଉପଗୋଷ୍ଠୀ ଗଠନ କରିଛନ୍ତି ନୀତି ଆୟୋଗ ପକ୍ଷରୁ ଏକ ବିଞ୍ଜପ୍ତିରେ କୁହାଯାଇଛି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏହି ଉପଗୋଷ୍ଠୀର ଆବାହକ ରହିବେ ଏବଂ ଆନ୍ଧ୍ରପ୍ରଦେଶ ବିହାର ଗୁଜରାଟ୍ ଉତ୍ତର ପ୍ରଦେଶ ପଣ୍ଢିମବଙ୍ଗ ଓ ସିକ୍କିମ୍ର ମୁଖ୍ୟମନ୍ତ୍ରୀମାନେ ସଦସ୍ୟ ରହିବେ ନୀତି ଆୟୋଗର ରମେଶ ଚାନ୍ଦ୍ ମଧ୍ୟ ଏହି ଉପଗୋଷ୍ଠୀର ସଦସ୍ୟ ଅଛନ୍ତି

ଗତ ରବିବାର ଦିନ ନୀତି ଆୟୋଗ ପରିଚାଳନା ପରିଷଦର ଚତୁର୍ଥ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍କଭି ନିଆଯାଇଥିଲା

ପ୍ରେସିଡେଣ୍ଟ ଗ୍ରୀସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଗ୍ରୀସ୍ ସୁରିନେମ୍ ଏବଂ କ୍ୟୁବା ଆଦି ତିନିଦେଶୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସ୍ରରିନେମ୍ର ରାଜଧାନୀ ପାରାମାରିବୋ ଅଭିମୁଖେ ଯାତ୍ରା କରୁଛନ୍ତି ଚାରିଦିନିଆ ଗ୍ରୀସ୍ ଗସ୍ତକାଳରେ ସାଂସ୍କୃତିକ ସମ୍ପର୍କ ସମେତ ବିଭିନ୍ନ ପ୍ରସଙ୍ଗରେ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ସହ ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କ ବୃଦ୍ଧିପାଇଁ ଭାରତ ଓ ଗ୍ରୀସ୍ ରାଜି ହୋଇଛନ୍ତି ଗ୍ରୀସ୍ରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ମଧ୍ୟ ରାଷ୍ଟ୍ରପତି ସାକ୍ଷାତ୍ କରିଛନ୍ତି ଏବଂ ଭାରତର ସାଂସ୍କୃତିକ ରାଷ୍ଟ୍ରଦୃତ ହେବାପାଇଁ ସେମାନଙ୍କୁ ଉତ୍କାହିତ କରିଛନ୍ତି ଗ୍ରୀସ୍ ଗସ୍ତର ଶେଷ ଦିନରେ ସେଠାରେ ସେ ଏକ ସଭାରେ ଉଦ୍ବୋଧନ ମଧ୍ୟ ଦେଇଛନ୍ତି ଏସ୍ସି କେଜରିଓ୍ବାଲ୍ ଦିଲ୍ଲୀର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପରିସର ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଏବଂ ତାଙ୍କ କ୍ୟାବିନେଟ୍ ସହକର୍ମୀମାନଙ୍କ ସହ ଧାରଣାରେ ବସିବା ଅଣସାୟିଧାନିକ ବୋଲି ଘୋଷଣା କରିବାପାଇଁ ଆଗତ ଏକ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ଆଜି ମନା କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତଙ୍କର ଅବସରକାଳୀନ ଖଣ୍ଡପୀଠ କହିଛନ୍ତି ଗ୍ରୀଷ୍କାବକାଶ ପରେ ଏହି ଆବେଦନ ଉପରେ ଶୁଣାଶି ପାଇଁ ତାଲିକାଭୁକ୍ତ କରାଯିବ

ଗୋଏଲ୍ ପିଏସ୍ବି କେନ୍ଦ୍ର ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ୍ କହିଛନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ଗୁଡ଼ିକର ଉପଯୋଗିତା ନିିିିତ କରିବା ଏବଂ ସଫଳ କାର୍ଯ୍ୟ ସମ୍ପାଦନ ପାଇଁ ସେମାନଙ୍କୁ ସାହାଯ୍ୟ କରିବା ସକାଶେ ନୂଆ ନୂଆ ଧାରଣା ଏବଂ ଆଲୋଚନା କରିଆରେ ଉପାୟ ଖୋଜି ବାହାର କରବାପାଇଁ ସରକାର ମଧ୍ୟସ୍ଥ ଭାବେ କାମ କର୍ରଛନ୍ତି

ଶ୍ରୀ ଗୋଏଲ୍ କହିଛନ୍ତି ଉପଯୁକ୍ତ ଯୋଗ୍ୟ ଏବଂ ଲାଭରେ ଚାଲିଥିବା ଭଲ କମ୍ପାନୀଗୁଡ଼ିକର ଋଣ ଆବଶ୍ୟକତା ବିଷୟରେ ସେମାନେ ଦୁଇଟି ପର୍ଯ୍ୟାୟରେ ବିବେଚନା କରିବେ ବୋଲି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ଗୁଡ଼ିକ ସାମୃହିକ ଭାବେ ନିଷ୍ପଭି ନେଇଛନ୍ତି

ଏହି ଅବସରରେ ଶ୍ରୀ କାଭେଡ୍କର କହିଛନ୍ତି ପ୍ରତ୍ୟେକ ଶିକ୍ଷାଗତ ଆବଶ୍ୟକତା ପାଇଁ ଏହି ଗ୍ରନ୍ଥାଗାର ଏକକ ୱିଷ୍ଣୋ ଭାବେ କାମ କରିବ ବ୍ୟବହାରକାରୀମାନେ ଗୁଗୁଲ୍ ପ୍ଲେ ଷ୍ଟୋର୍ରେ ନ୍ୟାସନାଲ୍ ଡିଜିଟାଲ୍ ଲାଇବ୍ରେରୀ ମାଗଣାରେ ରେଜିଷ୍ଟର କରିପାରିବେ ବିଦ୍ୟାଳୟ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଗ୍ରୁନ୍ରାଗାର ଏକ ସମନ୍ଧିତ ମଞ୍ଚ ଭାବେ କାମ କରିବ

ପାକିସ୍ତାନର ଜେଲ୍ଗୁଡ଼ିକରେ ଥିବା ବନ୍ଦୀ ଓ ମହ୍ୟଜୀବୀମାନଙ୍କୁ ଶୀଘ୍ର ମୁକ୍ତ କରିବା ସମେତ ମାନବୀୟ ପ୍ରସଙ୍ଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଭାରତ ଅଗ୍ରାଧକାର ଦେଇଛି

କିନ୍ତୁ ଇଜିପ୍ଟର ଟାଣୁଆ ଖେଳାଳି ମହମ୍ମଦ ସଲାହ୍ ରୁଷ୍ର ଏହି ଆଶା କଦାପି ଫଳବତୀ କରିବାକୁ ଦେବ ନାହିଁ ବୋଲି ଅନୁମାନ କରାଯାଉଛି ପୂର୍ବରୁ ଇଜିପ୍ଟ ଉରୁଗୁଏଠାରୁ ହାରିଯାଇଛି